କଟକର ଭାଇଚାରା ଦେଶର ସବୁଠି ରହିବା ଦରକାର

ପରେ ପରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷିତ ହୋଇଥିଲା

ଭାରତ ପକ୍ଷରୁ ସିମରନକିତ ସିଂ ଦୁଇଟି ଗୋଲ ଦେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି

ବିଭିନ୍ନ ସରକାରୀ ବିଭାଗରେ ସ୍ୱୀକୂତ ମୁଖ୍ୟ ଭିକିଲାନ୍ୱ ଅଫିସରମାନଙ୍କୁ ଏହି ଏକାଡେମୀରେ ତାଲିମ ଦେବା ପାଇଁ ସେ ଭିଜିଲାନ୍ ନିର୍ଦ୍ଦେଶକଙ୍କୁ କହିଥିଲେ

ନାବାଳିକା ଜଣକ ଜିଲ୍ଲା ମୁଖ୍ୟ ଚିକିହାଳୟରେ ଚିକିହିତ ଅବସ୍ଥାରେ ମୃତ୍ୟୁ ଘଟିଛି

ଜୟପୁର ଆକାଶବାଶୀର ଅଧିକାରୀମାନେ ଏହି ନାଟକ ପ୍ରତିଯୋଗିତାର ବିଚାରକ ଭାବେ ଯୋଗ ଦେଇଛନ୍ତି